ପରେ ସେ ଜେଲ ଛକସ୍ଷିତ ବୀର ସୁରେନ୍ଦ ସାଏଙ୍କ ପ୍ରତିମୂର୍ଭିରେ ମାଲ୍ୟାର୍ପଣ କରିବେ

ଏହି ଫର୍ମକୁ ବୁଥସ୍ତରକୁ ଦିଆଯିବ

ଲୋକମାନେ ମଧ୍ଧ ଗାଡି ପାଖରେ ଆସି ଭିଡିଓ ମାଧ୍ଧମରେ ସେମାନଙ୍କର ବକ୍ତବ୍ୟ ରଖପାରିବେ

ଏହାକୁ ଦୃଷିରେ ରଖ୍ ଉଚ ଶିକ୍ଷା ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ଉଭୟ ଅପଲାଇନ ଏବଂ ଅନଲାଇନ ଖାତା ଦେଖାସ୍ବାନରେ ସିସି କ୍ୟାମେରା ଲାଗିବ

ସମସ୍ତ ମୂଲ୍ୟାୟନ କେନ୍ଦ୍ରରେ ସିସିଟିଭି ଲଗାଇବା ପାଇଁ କେନ୍ଦ୍ର ସୁପରଭାଇଜରଙ୍କୁ ବିଭାଗ ନିର୍ଦ୍ଦେଶ ଦେଇଛି

ଆକି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି

ଜାତୀୟ ଏବଂ ଆର୍ନ୍ତଜାତୀୟସରରେ ଚଳଚିତ୍ର ମାଧ୍ଧମରେ ଜନଜାତିଙ୍କ ସଂସ୍କୃତି ଓ ପରିମ୍ମରାର ସ୍ୱତନ୍ତ ପରିଚୟ ସୃଷି କରିବାକୁ ଡଃ ମାରାଣ୍ଡି ପରାମର୍ଶ ଦେଇଥିଲେ

ଏହିସମୟ ମଧରେ କେତେକ ଜିଲ୍ଲାରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସ୍ୟାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି